କୋର୍ଟକୁ ଯିବା ପୂର୍ବରୁ ଯୁଯୁମରା ପୋଲିସ ଅଭୟଙ୍କୁ ନିସ୍ତୁକ ମାଡ ମାରିବା ଅଭିଯୋଗ ହୋଇଥିଲା

ପଦ୍କପୁର ଏସଡ଼ିପିଓ ସକ୍ଷାନୀ କୁକୁର ସହ ଘଟଣାସ୍ସଳରେ ପହଂଚି ତଦନ୍ତ କରୁଛନ୍ତି